ବିଶେଷ କରି ସର୍ଜିକାଲ ଷ୍ଟାଇକରେ ତାଙ୍କର ଭ୍ରମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ସଦାଙ୍କ ଘର ଚାଟିଗୁଡାରେ ହୋଇଥିବା ବେଳେ ଭଦରଙ୍କ ଘର ମେଦନା ଗ୍ରାମରେ ବୋଲି ଜଣାପଡିଛି

ପାଣିପାଗ ରାକ୍ୟର ବିଭିନୁ ସ୍ସାନରେ ଗତକାଲି କାଳବେଶାଖୀର ପ୍ରଭାବ ଦେଖିବାକୁ ମିଳିଛି

ସେହିପରି ନୂଆପଡ଼ା ଓ ବୌଦ୍ଧ ଜିଲ୍ଲାରେ ମଧ୍ଧ ଝଡ଼ତୋଫାନ ସହ ବର୍ଷା ହୋଇଯାଇଛି

ଆକି ଉତ୍ତର ଉପକୁଳ ଅଞ୍ଞଳର କେତେକ ଜିଲ୍ଲାରେ ସ୍ୱଚ୍ଚରୁ ମଧ୍ଧମଧରଣର ବର୍ଷା ହେବ ବୋଲି ପାଶିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି